ବାଚସ୍କତି କେଆର୍ ରମେଶ କୁମାର ଇସ୍ତଫା ଦେଇଛନ୍ତି

କର୍ଣ୍ଣାଟକ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ଆଜି ରାଜ୍ୟ ବିଧାନସଭାରେ ସଂଖ୍ୟା ଗରିଷତା ପ୍ରମାଣ କରିଛନ୍ତି ବାଚସ୍କତି କେଆର୍ ରମେଶ କୃମାର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଆସ୍ଥା ସ୍ବଚକ ପ୍ରସ୍ତାବ ମୌଖିକ ଭୋଟ୍ରେ ପାସ୍ ହୋଇଯାଇଛି ଏହାପରେ ସଭାଗୃହରେ ବ୍ୟୟବରାଦ ବିଲ୍ ଏବଂ ତିନି ମାସ ପାଇଁ ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବ ପାସ୍ ହୋଇଯାଇଛି ଆକି ଦିନର କାର୍ଯ୍ୟଧାରା ପରେ ବାଚସ୍ୱତି ରମେଶ କୁମାର ଇସ୍ତଫା ଦେଇଛନ୍ତି ଉପବାଚସ୍କତି କ୍ରିଷ୍ଣା ରେଡ୍ରୀଙ୍କୁ ସେ ତାଙ୍କର ଇସଫାପତ୍ର ଦେଇଛନ୍ତି

ମ୍ରଖ୍ୟମନ୍ତ୍ରୀ ୟେଦିୟରପ୍ସା ବିରୋଧୀ ପକ୍ଷର ସହଯୋଗ ଲୋଡ଼ିଛନ୍ତି ଏବଂ ଲୋକମାନଙ୍କର ପ୍ରଶଂସାଭାଜନ ହେଲା ଭଳି ପ୍ରଶାସନ ଯୋଗାଇ ଦେବେ ବୋଲି ପ୍ରତିଶ୍ରତି ଦେଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଭାରତ ହେଉଛି ବ୍ୟାଘ୍ରମାନଙ୍କ ପାଇଁ ଏକ ନିରାପଦ ଆଶ୍ରୟ ସ୍ଥଳୀ ଏବଂ ବର୍ତ୍ତମାନ ଦେଶରେ ତିନି ହଜାର ବ୍ୟାଘ୍ର ରହ୍ଚନ୍ତି ବ୍ୟାଘ୍ରମାନଙ୍କର ସ୍ୱରକ୍ଷା ପାଇଁ ସବ୍ ପଦକ୍ଷେପ ନେବାକୁ ଶ୍ରୀ ମୋଦୀ ପ୍ରତିଶ୍ରତି ଦେଇଛନ୍ତି ଏସ୍ସି ମାଲ୍ୟା ପଳାତକ ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କ କମ୍ପାନୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ବିରୁଦ୍ଧରେ ଶ୍ରୀ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ଆସନ୍ତା ଶ୍ରକ୍ରବାର ଦିନ ଶ୍ରଣାଶି କରିବା ପାଇଁ ସୁପ୍ରିମ୍କୋର୍ଟ ଆକି ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ମାଲ୍ୟାଙ୍କ ଓକିଲ ଏଫ୍ଏସ୍ ନରିମାନ୍ଙ୍କ ଆବେଦନକୁ ଗ୍ରହଣ କରି କହିଛନ୍ତି ଏହି ସାନି ଆବେଦନ ସହ ପୁରୁଣା ଆବେଦନଗୁଡ଼ିକର ଶୁଣାଣି ହେବ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ବୈଧତା ସଂକ୍ରାନ୍ତରେ ପୂର୍ବରୁ ଶୁଣାଣି ପାଇଁ ଆବେଦନ କରାଯାଇଥିଲା

ଶ୍ରୀ ମାଲ୍ୟା ବର୍ତ୍ତମାନ ବ୍ରିଟେନ୍ରେ ରହୁଛନ୍ତି ବ୍ରିଟେନ୍ରେ ମଧ୍ୟ ତାଙ୍କ ପ୍ରତ୍ୟର୍ପଣ ମାମଲା ଉପରେ ଶ୍ରଣାଣି ଚାଲିଛି

ଏକ ସରକାରୀ ଇସ୍ତାହାରରେ କୃହାଯାଇଛି ଏହି ଗୋଷ୍ଠୀ ରାଜନୈତିକ ପଦପଦବୀରେ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ନିୟନ୍ତିତ ଏବଂ ବହ ବର୍ଷ ହେଲା ଏହି ଗୋଷୀ ଆୟବର୍ହିଭ୍ତ ସମ୍ପତ୍ତି ଠୂଳ କରିଛି ଖାନତଲାସୀ ବେଳେ ଜଣେ ବ୍ୟକ୍ତିକୁ ଧରା ଯାଇଛି ଏବଂ ସେହି ବ୍ୟକ୍ତି ଜଣକ କାରବିୟାନ୍ ଦ୍ୱୀପର ନାଗରିକତ୍ୱ ଗ୍ରହଣ କରିବା ପାଇଁ ଚେଷ୍ଟା କର୍ତ୍ତିଲା

ଆମର ଚଣ୍ଡିଗଡ଼ ସମ୍ପାଦଦାତା ଜଣାଇଛନ୍ତି ଦିଲ୍ଲୀର ଆୟକର ବିଭାଗ ଅଧିକାରୀମାନେ ହରିଆଣା କଂଗ୍ରେସ ନେତା କୁଲଦୀପ ବିଷ୍ଣୋୟିଙ୍କ ଘର ମଧ୍ୟ ଖାନତଲାସ କରାଯାଇଛି

ପରିବାର ସଦସ୍ୟମାନଙ୍କୁ ପଚରା ଉଚରା କରାଯାଇଛି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଆଇନ୍ ଅନୁଯାୟୀ ଆୟକର ବିଭାଗ ପକ୍ଷରୁ ବିଷ୍ଣୋୟି ପରିବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ପୂର୍ବରୁ ଏହା ଲୋକସଭାରେ ପାଶ୍ ହୋଇଥିଲା ବ୍ୟବସାୟ କ୍ଷେତ୍ରରେ ଜମା ବ୍ୟତିରେକ ଅନିୟନ୍ତିତ କମାଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ଏକ ବିସ୍ତୃତ ବ୍ୟବସ୍ଥା ସ୍ଥାପନ କରିବା ଏବଂ ଜମାକାରୀମାନଙ୍କ ସ୍ୱାର୍ଥରକ୍ଷା କରିବା ଏହି ବିଲ୍ର ଲକ୍ଷ୍ୟ ବିଲ୍ ଉପରେ ବିତର୍କରେ ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଏହି ବିଲ୍ ଆଇନ୍ରେ ପରିଣତ ହେବା ପରେ ଚିଟ୍ଫଣ୍ଡ ସଂସ୍ଥାଗୁଡ଼ିକୁ ଦମନ କରିବା ସହଜ ହେବ ଶ୍ରୀ ଠାକୁର କହିଛନ୍ତି ଗରିବ ଲୋକ ଏବଂ ସେମାନଙ୍କର କଷ୍ଟ ଉପାର୍ଜିତ ଧନକୁ ଏହି ଆଇନ୍ ସୁରକ୍ଷା ଯୋଗାଇବ ସେ କହିଛନ୍ତି ବିଲ୍ରେ କମାକାରୀମାନଙ୍କୁ ଅଗ୍ରାଧିକାର ଦିଆଯାଇଛି ସିଜ୍ ଫାୟାର୍ ପାକିସ୍ତାନୀ ସୈନ୍ୟମାନେ କାମ୍ମୁ କାଶ୍କୀରର ସୀମାନ୍ତ ପୁଞ୍ଞ କିଲ୍ଲାର ଜନବସତି ଓ ଭାରତୀୟ ସେନା ଛାଉଣିଗୁଡ଼ିକ ଉପରକୁ ଆଜି ପୁଣି ଗୁଳିଗୋଳା ବର୍ଷଣ କରିଛନ୍ତି

ଭାରତୀୟ ଯବାନମାନେ ଠିକଣା ଜବାବ ଦେଇଛନ୍ତି

ଶିଶୁ ସହିତ ତାର ମା' ଏବଂ ଆଉ ଜଣେ ସାଧାରଣ ଲୋକ ଗୁଳିମାଡ଼ରେ ଆହତ ହୋଇଥିଲେ ଗତକାଲି ସନ୍ଧ୍ୟା ସମୟରେ ପାକିସ୍ତାନ ପଟୁ ଗୁଳି ମାଡ଼ରେ ଅନେକ ଘର ନଷ୍ଟ ହୋଇଯାଇଥିବାର ଖବର ମିଳିଛି ତେବେ ଭାରତୀୟ ଯବାନମାନଙ୍କ ଗୁଳିଚାଳନାରେ ପାକିସ୍ତାନ ପଟୁ କେତେଜଣ ପ୍ରାଣ ହରାଇଛନ୍ତି ସେ ବିଷୟରେ କିଛି ଜଣାପଡ଼ି ନାହିଁ ଆର୍ଏସ୍ ନାଇଡ଼ୁ ଲେଟର ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ସଂସଦୀୟ ସ୍ଥାୟୀ କମିଟି ଦ୍ୱାରା କେଉଁ ବିଲ୍ଗୁଡ଼ିକ ଯାଞ୍ଚ୍ କରାଯିବ ତାହାର କୋର୍ଡ୍ ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ପ୍ରତ୍ୟେକ ବିଲ୍ଗୁଡ଼ିକୁ ଯେକୌଣସି ସଂସଦୀୟ ସ୍ଥାୟୀ କମିଟି ଦ୍ୱାରା ଯାଞ୍ଚ କରାଯିବା ନିହାତି ଜରୁରୀ ନୁହେଁ

ଉନ୍ନାଓ ରାୟବରେଲି ସଡ଼କ ଦୁର୍ଘଟଣା ସଂକ୍ରାନ୍ତରେ ସିବିଆଇ ଦ୍ୱାରା ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ନିଷ୍ପଭି ନେଇଛନ୍ତି ସେହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କର ପ୍ରାଶହାନୀ ଘଟିଥିବା ବେଳେ ଉନ୍ନାଓ ବଳାକାର ପିଡ଼ିତା ଗୁରୁତର ଭାବେ ଆହତ ହୋଇଛନ୍ତି ଲକ୍ଷ୍ନୌ କୋନ୍ ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ରାଜୀବ କ୍ରିଷ୍ଣନ୍ ଏବଂ ଲକ୍ଷ୍ନୌର ଇନ୍ସପେକ୍କର ଜେନେରାଲ୍ ଏସ୍କେ ଭଗତ୍ ସାମ୍ବାଦିକମାନଙ୍କୁ କହିଛନ୍ତି ପିଡ଼ିତାଙ୍କ ପକ୍ଷରୁ ଜଣେ ବ୍ୟକ୍ତିଙ୍କର ଅଭିଯୋଗ ହସ୍ତଗତ ହୋଇଛି ଏବଂ ରାୟବରେଲିରେ ଏକ ମାମଲା ରୁଜୁ କରାଯାଇଛି ସିବିଆଇ ଦ୍ୱାରା ତଦନ୍ତ ପାଇଁ ପରିବାର ପକ୍ଷରୁ ଅନୁରୋଧକୁ ସରକାରଙ୍କ ପାଖକୁ ପଠାଯାଇଥିବା ପୁଲିସ୍ କହିଛି ଉନ୍ନାଓ ବଳାତ୍କାର ପିଡ଼ିତାଙ୍କ କାର୍ ଦୁର୍ଘଟଣାକୁ ଫୋରେନ୍ୱିକ୍ ଟିମ୍ ପରୀକ୍ଷାନିରୀକ୍ଷା କରୁଛି ଯେଉଁ ଟ୍ରକ୍ଟି ଦୂର୍ଘଟଣା ଘଟାଇଛି ସେହି ଟ୍ରକ୍ର ରେଜିଷ୍ଟ୍ରେସନ୍ ନୟର ଉପରେ କଳାଦାଗରେ ପେଣ୍ଟ ହୋଇଥିବା ଅଭିଯୋଗ ହୋଇଛି ପୁଲିସ୍ ପକ୍ଷରୁ ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଟ୍ରକ୍ ଡ୍ରାଇଭର୍ ଓ ଟ୍ରକ୍ ମାଲିକକୁ ଗିରଫ୍ କରାଯାଇଛି ବର୍ତ୍ତମାନ କେଲ୍ରେ ଥିବା ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗର ଉନ୍ନାଓ ନାବାଳିକା ବଳାକ୍ରାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି

ଏନ୍ସିଡବ୍ଲ୍ୟୁ ଜାତୀୟ ମହିଳା କମିଶନ୍ ଏନ୍ସିଡବ୍ଲ୍ୟୁ ଉନ୍ନାଓ ବଳାତ୍କାର ମାମଲାର ନିରପେକ୍ଷ ଅବାଧ ଏବଂ ଶୀଘ୍ର ତଦନ୍ତ କରିବା ପାଇଁ ଉତ୍ତରପ୍ରଦେଶ ପୁଲିସ୍କୁ କହିଛନ୍ତି ଉନ୍ନାଓ ବଳାକାର ପିଡ଼ିତା ଏକ ସଡ଼କ ଦୂର୍ଘଟଣାରେ ଗୁରୁତର ଭାବେ ଆହତ ହେବାର ଦିନକ ପରେ ଜାତୀୟ ମହିଳା କମିଶନ୍ କହିଛନ୍ତି କମିଶନ୍ର ଏକ ଟିମ୍ ପିଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିବାକୁ ଯିବ ଏହି ମାମଲାକୁ ନିକ ତରଫରୁ ଗ୍ରହଣ କରି ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଏଭଳି ଦୂର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାକୁ ନେଇ ଆୟୋଗ ପକ୍ଷରୁ ଘୋର ଉଦ୍ବେଗ ପ୍ରକାଶ କରାଯାଇଛି ଜାତୀୟ ମହିଳା ଆୟୋଗ ପକ୍ଷରୁ ଉତ୍ତରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହଙ୍କ ପାଖକ୍ ନୋଟିସ୍ ପଠାଯାଇ ସବ୍ ସ୍ତରର ତଦନ୍ତ ସଂକ୍ରାନ୍ତରେ ଆୟୋଗକ୍ତ ଅବଗତ କରାଇବା ପାଇଁ କୃହାଯାଇଛି

ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ ଟ୍ୱିଟ୍ କରି କହିଛନ୍ତି ଏହାଦ୍ୱାରା ଅଟେ ମୋବାଇଲ୍ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ ନଗରୀଗୁଡ଼ିକ ପରିସ୍କାର ରହିବ ଏବଂ ମେକ୍ ଇନ୍ ଇଣ୍ଡିଆ ଯୋଜନା ଆଗକୁ ବଡ଼ି ପାରିବ

ଏହି ନ୍ନଆ ହାର ଅଗଷ୍ଟ ମାସ ପହିଲାରୁ ଲାଗୁ ହେବ ପରିବେଶକୁ ସୁହାଇଲା ଭଳି ବିଦ୍ୟୁତ୍ ଚାଳିତ ଯାନକୁ ଲୋକପ୍ରିୟ କରିବା ସକାଶେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପର ଅଂଶବିଶେଷ ଭାବେ ଏଭଳି ନିଷ୍ପଭି କରାଯାଇଛି ଓମ୍ୟାନ୍ ନକ୍ନଲ ମହାରାଷ୍ଟ୍ର ଗଡ଼ଚିରୋଲି କିଲ୍ଲା ଅନ୍ତର୍ଗତ ଗରଞ୍ଜି ଗାଁ ନିକଟସ୍ଥ ଜଙ୍ଗଲରେ ଆକି ପୁଲିସ୍ ସହ ସଂଘର୍ଷରେ ଜଣେ ମହିଳା ନକ୍ୱଲବାଦୀ ପ୍ରାଣ ହରାଇଛି ପୁଲିସ୍ ତତ୍ୱାବଧାରକ ଶହିଳେଶ ବାଲକାୱାଡେ କହିଛନ୍ତି ଗତକାଲିଠାରୁ ନକ୍କଲ ଶହୀଦ୍ ସପ୍ତାହ ପାଳନ କରାଯାଉଛି ଏବଂ ଏହି ସମୟ ମଧ୍ୟରେ ନକ୍କଲ ହିଂସା ଦମନ କରିବା ପାଇଁ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବେଳେ ସଂଘର୍ଷରେ ସେ ପ୍ରାଣ ହରାଇଛି ଜୟପାଲ୍ ରେଡ଼ୁୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତା ଏସ୍ ଜୟପାଲ୍ ରେଡ୍ରୀଙ୍କ ପାର୍ଥିବ ଶରୀରକୁ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ହାଇଦ୍ରାବାଦ୍ରେ ସଂସ୍କାର କରାଯାଇଛି ବହୁ ସଂଖ୍ୟକ ଲୋକ ଓ ରାଜନୈତିକ ନେତାମାନେ ତାଙ୍କୁ ଅଶ୍ଳଳ ବିଦାୟ କ୍ଷଣାଇଛନ୍ତି ହୁସେନ ସାଗର କୂଳରେ ଥିବା ପିଭି ନରସିହ୍ମା ରାଓ ଘାଟ ନିକଟରେ ହିନ୍ଦୁ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ପୂର୍ବରୁ କଂଗ୍ରେସ କର୍ମୀ ଓ ନେତାମାନେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧିଭବନ ଯାଇ ତାଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ କଂଗ୍ରେସର ବରିଷ ନେତା ଗୁଲାମନବୀ ଆକାଦ୍ ଓ ମଲ୍ଲିକାର୍ଜୁନ ଖଡ଼ଗେ ଅନ୍ତେଷ୍ଟିକ୍ରୀୟାରେ ଯୋଗ ଦେଇଥିଲେ